ଆଜିଠାର୍ ପଞ୍ଚମ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ ଆରମ୍ଭ ହେଉଛି

ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ ଆୟେମାନେ ଆମର ଦୈନନ୍ଦିନ ଜୀବନରେ ସମ୍ମଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ସ୍କାର୍ଟ୍ ଇଣ୍ଡିଆ ହାକାଥନ୍ ସମଗ୍ର ଦେଶରେ ଆରମ୍ଭ କରାଯାଇଥିଲା ଦେଶ ବ୍ୟାପୀ ଅନ୍ଲାଇନ୍ କରିଆରେ ଏହାର ଆୟୋଜନ କରାଯାଇ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ

ନୂଆ ଶିକ୍ଷାନୀତିରେ ଉଭୟ ସ୍କୁଲ୍ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଓ ସଂସ୍କାର ଅଣାଯାଇଛି

ସେ କହିଛନ୍ତି ନ୍ନଆ ଶିକ୍ଷାନୀତି ଭାରତକୁ ବିଶ୍ୱରେ ଜ୍ଞାନ କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ କରିବ

କେନ୍ଦ୍ର କୂଷି ଓ କୂଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି କୂଷି ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ବୈଷୟିକ ଜ୍ଞାନର ବ୍ୟବହାର ଏବଂ କୃଷିଚ୍ଚାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବାପାଇଁ କୃଷି ବ୍ୟାବସାୟିକ ନବୋନ୍ଦେଷ କ୍ଷେତ୍ରରେ ମନୋନୀତ ଷ୍ଟାର୍ଟଅପ୍ସ ଆରମ୍ଭ କରିବାପାଇଁ ପାଣ୍ଡି ଯୋଗାଇ ଦିଆଯିବ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ କୃଷି ଉଦ୍ୟୋଗିତା ଓ ନବସ୍କଜନ ବିକାଶ କାର୍ଯ୍ୟକ୍ରମ ପାଇଁ ଏହି ପାଷ୍ଠିଯୋଗାଣର ଶୁଭାରମ୍ଭ ହେବ

କୃଷକମାନଙ୍କର ଆୟ ବୃଦ୍ଧି ଏବଂ ଏ କ୍ଷେତ୍ରରେ ଯୁବକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ସରକାର ଷ୍ଟାର୍ଟଅପ୍ସଗୁଡ଼ିକୁ ପ୍ରୋହାହନ ଦେଉଛନ୍ତି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଷ୍ଟାର୍ଟଅପ୍ସ୍ ଏବଂ କୃଷି ଉଦ୍ୟୋଗୀଙ୍କୁ ପ୍ରୋହାହିତ କରିବାପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନର ସଫଳ ରୂପାୟନ ପାଇଁ ଏହିସବୁ କାର୍ଯ୍ୟକ୍ରମ କରାଯାଉଥିବା ମନ୍ତ୍ରୀ ଶ୍ରୀ ତୋମାର କହିଚ୍ଛନ୍ତି

କୋଭିଡ୍ ନାଇଞ୍ଜିନ୍ ମହାମାରୀ ସମୟରେ କୃଷକମାନଙ୍କୁ ଚାଷ କାର୍ଯ୍ୟରେ ସହାୟତା ଯୋଗାଇ ଦେବାପାଇଁ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି

ଯେଉଁସବୁ ଦେଶଗୁଡ଼ିକରୁ ଭାରତୀୟମାନଙ୍କୁ ଅଣାଯିବ ସେଗୁଡ଼ିକ ମଧ୍ୟରେ ଉପସାଗରୀୟ ଦେଶ ସମ୍ବହ ଆମେରିକା କାନାଡ଼ା ବ୍ରିଟେନ୍ କର୍ମାନୀ ଫ୍ରାନ୍ୱ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ମ୍ୟାଲେସିଆ ଫିଲିପାଇନ୍ସ ସିଙ୍ଗାପୁର ବାଙ୍ଗଲାଦେଶ ମ୍ୟାମାର୍ ଥାଇଲାଣ୍ଡ ଚୀନ୍ ଇଜ୍ରାଏଲ୍ ଓ କିର୍ଗିଜ୍ଞାନ ରହିଛି

ବ୍ରିଟେନ୍ ସିଙ୍ଗାପୁର ଫିଲିପାଇନ୍ସ ଆମେରିକା ବାଙ୍ଗଲାଦେଶ ଓ ମ୍ୟାଲେସିଆ ଭଳି ଦେଶରୁ ଭାରତୀୟମାନଙ୍କୁ ଅଣାଯାଇଛି

ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଗତକାଲି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଯ୍ୟନିର୍ବାହୀ ବୋର୍ଡ଼ ବୈଠକରେ ଅଧ୍ୟକ୍ଷତା କରିଛନ୍ତି କୋଭିଡ୍ ମହାମାରୀ ଭଳି ପରିସ୍ଥିତିରେ ମିଳିତ ଭାବେ ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିବାପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି କୋଭିଡ୍ ନାଇଷ୍ଟିନ୍ରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ସେ ସମବେଦନା କଣାଇବା ସହ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଲୋକମାନଙ୍କ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ସାଧ୍ରବାଦ ଜଣାଇଛନ୍ତି ଏହି ମହାମାରୀର ବିଶ୍ୱ ଅର୍ଥନୀତି ଉପରେ ବହୁତ ବଡ଼ ପ୍ରଭାବ ପକାଇଛି ବୋଲି ସେ କହିଛନ୍ତି ଏବେ ସାରା ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରୁଛି ସଂକ୍ରମିତ ଓ ଅଣସଂକ୍ରମିତ ରୋଗର ଭୟାବହତାର ମୁକାବିଲା ପାଇଁ ବୃହତ୍ତର ସହଯୋଗିତା ଉପରେ ସେ ଆହ୍ୱାନ ଦେଇଛନ୍ତି ଏହିଭଳି ମହାମାରୀର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସଦସ୍ୟମାନେ ବହୁମୁଖୀ କ୍ଷେତ୍ରରେ ସହଯୋଗ କଲେ ପ୍ରଭାବଶାଳୀ ଡଙ୍ଗରେ ଏହାର ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି

ଶ୍ରୀ କୋବିନ୍ଦ ତାଙ୍କର ବାର୍ତ୍ତାରେ କହିଛନ୍ତି ଇଦ୍ ଉଲ୍ ଜୁହା ବଳୀଦାନ ଓ ପ୍ରେମର ସଂକେତ ବହନ କରେ ଓ ସମସ୍ତଙ୍କର ମଙ୍ଗଳ ପାଇଁ ଏହା ଦେଶବାସୀଙ୍କୁ ଅନୁପ୍ରାଣିତ କରିଆସୁଛି ଏହି ଉହବପାଳନ ସମୟରେ ପରସ୍କର ମଧ୍ୟରେ ପ୍ରେମର ଆଦାନ ପ୍ରଦାନ କରିବା ଓ ଭ୍ରାତୂଭାବର ପ୍ରସାର କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଏହି ଅବସରରେ କୋଭିଡ୍ ନାଇଷ୍ଟିନ୍ ପାଇଁ ଲାଗୁ ହୋଇଥିବା ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସେ ନିବେଦନ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଇଦ୍ ଉଲ୍ ଜୁହା ତ୍ୟାଗ ଓ ଭଗବାନ୍ଙ୍କ ନିକଟରେ ନିଜକ୍ତ ସମର୍ପଣ କରିବାର ପର୍ବ ବୋଲି କହିଛନ୍ତି ବିଶ୍ୱରେ ଶାନ୍ତି ଓ ଭ୍ରାତୃଭାବ ବଜାୟ ରଖିବାପାଇଁ ଏହି ପର୍ବ ସମସ୍ତଙ୍କୁ ପ୍ରେରଣା ଦେଉ ବୋଲି ସେ କହିଛନ୍ତି ଆତ୍ମନିର୍ଭର ଭାରତ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ଅନନ୍ୟ ପରିଚୟ ଦେବାପାଇଁ ସରକାର ଏହାର ଏକ ସୂଜନାତ୍କକ ଓ ଅଭିନବ ମତାମତ ଆଧାରରେ ଏକ ଲୋଗୋ ପ୍ରସ୍ତୁତି ନିମନ୍ତେ ପ୍ରତିଯୋଗିତା ଆରମ୍ଭ କରିଛନ୍ତି ମାଇଁଗଭ୍ ପ୍ଲାଟ୍ଫର୍ମରେ ଆତ୍କନିର୍ଭର ଭାରତ ଲୋଗୋ ଡିକାଇନ୍ ପ୍ରତିଯୋଗିତା କରାଯାଉଛି ଦେଶର ନାଗରିକମାନେ ବିନା ପ୍ରତିବନ୍ଧକରେ ଅନ୍ଲାଇନ୍ ମାଧ୍ୟମରେ ଏଥିରେ ଭାଗ ନେଇପାରିବେ

ସୂଚନାଯୋଗ୍ୟ ଦେଶର ବିକାଶ ଓ ପ୍ରଶାସନକୁ ନାଗରିକମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇଁଗଭ୍ ପ୍ଲାଟ୍ଫର୍ମର ଶୁଭାରୟ କରିଥିଲେ ସ୍ୱଚ୍ଛ ଭାରତ ଦେଖୋ ଅପ୍ନା ଦେଶ ଏବଂ ଲୋକପାଳ ସମେତ ଅନେକ ପଦକ୍ଷେପ ଓ ବିଭିନ୍ନ ବିଭାଗର ଲୋଗୋ ମାଇଁଗଭ୍ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି ଆଇଏମ୍ଡି ଭାରତୀୟ ପାଶିପାଗ ବିଭାଗ ଦେଶର ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ କହିଛି ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ପଣ୍ଢିମବଙ୍ଗ ସିକ୍କିମ୍ ହିମାଚଳ ପ୍ରଦେଶ ଉତ୍ତର ପ୍ରଦେଶ ପଞ୍ଜାବ ଚଣ୍ଡୀଗଡ଼ ଦିଲ୍ଲୀ ପୂର୍ବ ରାଜସ୍ଥାନ ଦକ୍ଷିଣ ଗୁଜୁରାଟ୍ ପଣ୍ଟିମ ମଧ୍ୟପ୍ରଦେଶ ବିହାର ମହାରାଷ୍ଟ୍ର ଏବଂ ଗୋଆରେ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି